ପିଏମ ଇଷ୍ଟର୍ଣ୍ଣ ୟୁପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାର ବନସାଗର କେନାଲ ପ୍ରକଳ୍ପକୁ କାତି ଉଦ୍ଦେଶ୍ୟରେ ଅର୍ପଣ କରିବେ ଏହା ଫଳରେ ମିର୍ଜାପୁର ଓ ଆହ୍ଲାବାଦ ଜିଲ୍ଲାର ବହୁ ଅଞ୍ଚଳ ଜଳସେଚନର ସୁବିଧା ପାଇବେ ଉତ୍ତର ପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ତାଙ୍କର ଦ୍ୱିତୀୟ ଦିବସରେ ମଧ୍ୟ ମିର୍ଜାପୁର ମେଡିକାଲ କଲେଜର ଭିଭିପ୍ରସ୍ତର ସ୍ଥାପନ କରିବା ସହ ଚୁନାର୍ ବାଲୁଘାଟଠାରେ ଗଙ୍ଗା ଉପରେ ନବନିର୍ମିତ ଏକ ସେତୁକୁ ଉଦ୍ଘାଟନ କରିବେ ଏହାଫଳରେ ମିର୍ଜାପୁର ଓ ବାରାଣସୀ ମଧ୍ୟରେ ସିଧାସଳଖ ସଡକ ଯୋଗାଯୋଗ ସ୍ଥାପନ ହେବ

ଏହା ଛଡା ପ୍ରଧାନମନ୍ତ୍ରୀ ଉଭୟ ଆକ୍ରମଗଡ ଓ ବାରାଣସୀରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର ପ୍ରଦେଶରେ ବିକାଶର ମୂଳ ପର୍ଯ୍ୟାୟ ଆରମ୍ଭ ହୋଇଛି ଏବଂ ପୂର୍ବ ଉତ୍ତର ପ୍ରଦେଶର ବିକାଶ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ତାଙ୍କ ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ବିଶ୍ୱ ଦୌଡକୁଦ ପ୍ରତିଯୋଗିତରେ ଭାରତ ପାଇଁ ସ୍ୱର୍ଷ୍ଣ ପଦକ ଜିତିଥିବା କ୍ରୀଡାବିତ୍ ହିମା ଦାସଙ୍କୁ ପ୍ରଶଂସା କରିଥିଲେ

ଏହି ଅବସରରେ ସେ ଉତ୍ପାଦନରେ ଅନାବଶ୍ୟକ ବ୍ୟୟକୁ ରୋକିବା ଏବଂ ଅଭିନବ ବ୍ୟବସ୍ଥା ଆପଣାଇ ହିସାବପତ୍ର ବ୍ୟବସ୍ଥାରେ ସ୍ୱଚ୍ଛତା ଆଶିବା ଦିଗରେ କାର୍ଯ୍ୟକାରୀ କରିବାକୁ କଷ୍ଟ୍ ଆକାଉଣ୍ଟମାନଙ୍କୁ ଆହ୍ପାନ ଜଣାଇଛନ୍ତି କାର୍ଯ୍ୟ ସମାପନ ପ୍ରକ୍ରିୟାକୁ ବିଶେଷକରି ପୁଞ୍ଜି ଓ ଉତ୍ପାଦନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ କଷ୍ ଆକାଉଣ୍ଟାଣ୍ଟ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ସେମାନେ ନିଜ ଦାୟିତ୍ୱ ନିଷ୍ଠାର ସହ ନିର୍ବାହ କରିବାକୁ ରାଷ୍ଟ୍ରପତି କହିଛନ୍ତି ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଭାରତକୁ ବିଶ୍ୱରେ ଅନ୍ୟତମ ଆଗୁଆ ମାନୁଫ୍ୟାକ୍ଚରି ରାଷ୍ଟ୍ରରେ ପରିଣତ କରିବା ପାଇଁ କଷ୍ ଆକାଉଷ୍ଟାଷ୍ଟମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ରାଷ୍ଟ୍ରପତି ମତ ଦେଇଛନ୍ତି

ଫତେହାବାଦ ଧନକ ସଭା ଓ ସନ୍ଥ କବୀର ଧମକ ସମାଜ କର୍ମଚାରୀ ସଂଘ ପକ୍ଷରୁ ମିଳିତଭାବେ ଏହି ଦିବସ ପାଳନ କରାଯାଉଛି

ଏହି ବୈଠକରେ ଭାରତର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଓ ତାଙ୍କ ବାଂଗଲାଦେଶ ପ୍ରତିପକ୍ଷ ଆସାଦୁ ଜମନ ଖାଁ କମଲ ମିଳିତଭାବେ ଅଧ୍ୟକ୍ଷତା କରିବେ

ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିଂ ଶୁକ୍ରବାର ଢାକାରେ ଯାଇ ପହଞ୍ଚଥିଲେ ଗତକାଲି ସେ ବାଂଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସାକ୍ଷାତ କରି ଦ୍ୱିପାକ୍ଷିକ ସ୍ୱାର୍ଥଜଡିତ ବିଷୟ ଏବଂ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରିଥିଲେ ସବୁ ଦେଶ ମିଳିତଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉଗ୍ରବାଦ ଓ ଆତଙ୍କବାଦର ମୂଳୋତ୍ପାଟନ ସ୍ୟବ ବୋଲି ଶ୍ରୀ ସିଂ ଏହି ଅବସରରେ କହିଥିଲେ ବାଂଗଲାଦେଶ ମାଟିକୁ ଆତଙ୍କବାଦୀଙ୍କ କ୍ରୀଡାଭୂମିରେ ପରିଣତ କରିବାକୁ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଶେଖ୍ ହସିନା କହିଥିଲେ ଏହିଗସ୍ତ କାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିଂ ଭାରତର ନୂଆ ଭିସାକେନ୍ଦ୍ରକୁ ଢାକାଠାରେ ଉଦ୍ଘାଟନ କରିଥିଲେ ଏହା ବିଶ୍ୱର ସବୁଠାରୁ ବଡ ଭିସାକେନ୍ଦ୍ର

ଏହି ଆଲୋଚନାରେ ଦ୍ୱିପାକ୍ଷିକ ବାଣିଜ୍ୟ ପୁଞ୍ଜିନିବେଶ ବ୍ୟବସାୟିକ ସହଯୋଗ ବୃଦ୍ଧି ଏବଂ ଆତଙ୍କବାଦର ମୁକାବିଲା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି

ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସ୍ୱରାଜ ତାଙ୍କର ଦୁଇଦିନିଆ ବାହାରିନ୍ ଗସ୍ତ ଅବସରରେ ସେଠାରେ ତିଆରି ହୋଇଥିବା ଏକ ନୂଆ ଭାରତୀୟ ଦୂତାବାସକୁ ସେ ଉଦ୍ଘାଟନ କରିବେ କର୍ଣ୍ଣାଟକ ଜିଏସ୍ଟି ଜିଓଏମ୍ ଜିଏସ୍ଟି ସଂକ୍ରାନ୍ତରେ ଗଠିତ ମନ୍ତ୍ରୀସରୀୟ ଗୋଷ୍ଠୀର ମୁଖ୍ୟ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି କହିଛନ୍ତି ଯେ ଟିକସ୍ ଫାଙ୍କୁଥିବା ବ୍ୟବସାୟୀମାନଙ୍କୁ ଧରିବା ପାଇଁ ଡାଟା ଆନାଲିଟିକ୍ସ ବ୍ୟବସ୍ଥାର ବ୍ୟାପକ ଉପଯୋଗ କରାଯିବା ବେଙ୍ଗାଲୁରଠାରେ ଅନୁଷ୍ଠିତ କିଏସ୍ଟି ମନ୍ତ୍ରୀ ଗୋଷୀର ନବମ ବୈଠକ ପରେ ଶ୍ରୀ ମୋଦୀ କହିଛନ୍ତି ଯେ ଜିଏସଟି ବ୍ୟବସ୍ଥାରେ ଯେଉଁ ଅନଲାଇନ କାରବାର ହେଉଛି ସେଥିରେ ଠକେଇ ଧରିବା ସହଜ ହୋଇଛି ତେଣୁ ଟିକସ ଠକେଇ କରୁଥିବା ବ୍ୟକ୍ତିମାନଙ୍କୁ ଦୂଢ ହସ୍ତରେ ଦମନ କରାଯିବ ଅକ୍ଟୋବର ପହିଲାରୁ ଟିଡିଏସ୍ ପର୍ଯ୍ୟକ୍ରମେ ଆରମ୍ଭ କରିବାକୁ ଜିଏସଟି ପରିଷଦ ଖୁବ୍ ଶୀଘ୍ର ସୁପାରିସ କରିବ ଯେଉଁସବୁ ସରକାରୀ ବିଭାଗ ବଡ ବଡ ଠିକା କାମରେ ସମ୍ପୃକ୍ତ ହେଉଛନ୍ତି ସେମାନଙ୍କୁ ଟିଡିଏସ ବ୍ୟବସ୍ଥାରେ ପ୍ରଥମ ପର୍ଯ୍ୟାୟ ସାମିଲ କରାଯିବ

ସେହି ଅଞ୍ଚଳର ସର୍ବଶେଷ ନିରାପତ୍ତା ସ୍ଥିତି କେନେରାଲ ରାଓ୍ୱତଙ୍କୁ ସେଠାକାର ଉଚ୍ଚ ସାମରିକ ଅଧିକାରୀମାନେ ଅବଗତ କରାଇଥିଲେ ସୀମା ସେପଟରୁ ଅପ୍ରତ୍ୟାଶିତ ଆକ୍ରମଣ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଅନୁପ୍ରବେଶ ଆଦି ଘଟଣାର ମୁକାବିଲା ପାଇଁ ସେନା କିପରି ପ୍ରସ୍ତୁତ ଅଛି ସେନାମୁଖ୍ୟ ସେକଥା ଅନୁଧ୍ୟାନ କରିବା ସହ ବିଭିନ୍ନ ଅଧିକାରୀ ଓ ଯବାନମାନଙ୍କ ସହ ଆଲୋଚନା କରିଥିଲେ

ଭଗବାନ ବଳଭଦ୍ରଏବଂ ଦେବୀ ସୁଭଦ୍ରାଙ୍କର ରଥ ଗତକାଲି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚୁଛି ସ୍ୱର୍ଯ୍ୟାସ୍ତ ହୋଇଯାଇଥିବାରୁ ଭଗବାନ ଜଗନ୍ନାଥଙ୍କର ରଥ ଗୁଣ୍ଡିଚା ମନ୍ଦିରଠାରୁ ଅକ୍ଷଦରରେ ଅଟକି ରହିଛି

ଦୁର୍ଘଟଣା ଗସ୍ତ ଏହି ଡଙ୍ଗାରେ ଅଧିକାଂଶ ଯାତ୍ରୀ ସ୍କୁଲ ପିଲା ଥିଲେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଅଗ୍ନିଶମ ବାହିନୀ ଓ ଅନ୍ୟାନ୍ୟ ସଂସ୍ଥାର ବ୍ୟକ୍ତିବିଶେଷ ଦୁର୍ଘଟଣାସ୍ଥଳରେ ସାରାରାତି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଧିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟର ଘରୋଇ ମନ୍ତ୍ରୀ ଏନ ଚିନା ରାଜପ୍ସା ଏବଂ ଜିଲ୍ଲାପାଳ କାର୍ତ୍ତିକେୟ ମିଶ୍ର ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ତଦାରଖ କର୍ ଚୁଛନ୍ତି

ଏହା ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରେ କଷ୍ଟ ପାଉଥିବା ଲୋକଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି

ବ୍ୟାଡମିଣ୍ଟନ ବିଶ୍ୱର ତିନିନୟର ବ୍ୟାଡମିଙ୍କନ ଖେଳାଳି ପିଭି ସିନ୍ଧୁ ଆଜି ଥାଇଲାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳିବେ

ଫିଫା ଆଜି ମସ୍କୋର ଲୁଝନିକ୍ ଷ୍ଟାଡିୟମରେ ଫିଫା ବିଶ୍ୱକପ୍ ଫୁଟବଲର ଫାଇନାଲ ମ୍ୟାଚ ଫ୍ରାନ୍ନ ଓ କ୍ରୋଏସିଆ ମଧ୍ୟରେ ଖେଳାଯିବ

ପ୍ରଥମ ଥର ପାଇଁ ବିଶ୍ୱକପ୍କୁ ପ୍ରବେଶ କରିଥିବା କ୍ରୋଏସିଆ ଏହି ମ୍ୟାଚ ଜିତିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଫ୍ରାନ୍ସ ଦ୍ୱିତୀୟ ଥର ବିଶ୍ୱକପ୍ ଜିତିବା ଲକ୍ଷ୍ୟରେ ରହିଛି